ପିଏମ୍ ମାରିଟାଇମ୍ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ଜୋର୍ସୋରରେ ଉଦ୍ୟମ ଆରମ୍ଭ କରିଛି ଭାରତ ଏ କ୍ଷେତ୍ରରେ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଏ କ୍ଷେତ୍ରରେ ଭାରତର ବେଶ୍ ଦକ୍ଷତା ରହିଛି ଓ ଭାରତ ସାମୁଦ୍ରିକ ଅର୍ଥନୀତିର ବିକାଶରେ ନାହିଁ ନ ଥିବା ସଫଳତା ହାସଲ କରିବ ବିଭିନ୍ନ ସଂସ୍କାର ମାଧ୍ୟମରେ ସରକାର ବିଶ୍ୱସ୍ତରୀୟ ସାମୁଦ୍ରିକ ମୌଳିକ ଢାଞ୍ଚାର ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି କୌଣସି ଗୋଟିଏ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆନଯାଇ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି ବନ୍ଦର କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରି ସରକାର ସାମୁଦ୍ରିକ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଅର୍ଥନୀତିର ବିକାଶରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦରଗୁଡ଼ିକୁ ଉପକୂଳ ଅର୍ଥନୈତିକ ଜୋନ୍ ଗୁଡ଼ିକ ସହ ସଫଯୋଗ କରିବା ଲକ୍ଷ୍ୟରେ ଏହିସବୁ ପଦକ୍ଷେପ ନିଆଯାଇଛି ଏହାଦ୍ୱାରା ବନ୍ଦର ଭିଭିକ ସ୍କାର୍ଟ୍ ସହର ମାନ ସୃଷ୍ଟି ହୋଇପାରିବ ଓ ବନ୍ଦରଗୁଡ଼ିକ ନିକଟରେ ଆନ୍ତର୍କାତିକ ଚାହିଦାର ପୂରଣ ପାଇଁ ଉତ୍ପାଦନ ଆରମ୍ଭ କରାଯାଇ ପାରିବ

ସେ କହିଛନ୍ତି ସରକାର ଦ୍ୱିପାଞ୍ଚଳ ମୌଳିକ ଢାଞ୍ଚା ଓ ପରିବେଶର ସାମୁହିକ ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି ଏଥିପାଇଁ ପୁନର୍ବ୍ୟବହାର କ୍ଷମ ଶକ୍ତିର ବ୍ୟବହାରକୁ ଉତ୍କାହିତ କରାଯାଉଛି ସେ କହିଛନ୍ତି ସରକାର ମଧ୍ୟ ଜଳପଥଗୁଡ଼ିକରେ ପୁଞ୍ଜିନିବେଶ କରୁଛନ୍ତି

ଏହା ଅର୍ଥନୈତିକ ବିକାଶରେ ସହାୟକ ହେଉଛି ଓ ଭାରତୀୟ ସାମଗ୍ରୀ ଗୁଡ଼ିକର ଚାହିଦା ବୃଦ୍ଧି ପାଉଛି

ଭାରତୀୟ ବନ୍ଦରଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବେସରକାରୀ କ୍ଷେତ୍ର ଓ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରକୁ ଆମନ୍ତ୍ରଣ ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶରେ ଜାହାଜ ନିର୍ମାଣ କରାଯିବା ପ୍ରତି ସରକାର ଆଲୋକପାତ କରିବା ସହ ଆନ୍ତର୍ଜାତିକ ସ୍ତରରୁ ଏହା ଉପରେ ଶିକ୍ଷା ଲାଭ ପାଇଁ ଉଦ୍ୟମ ଚଳାଇଛନ୍ତି

ଏଥିରେ ସାମୁଦ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯାଇଛି ଏହା ବିଦେଶୀ ପୁଞ୍ଜ ନିବେଶକୁ ଆକୃଷ୍ଟ କରିବ ପ୍ରଧାନମନ୍ତ୍ରୀ ସାଗର ମନ୍ଚୁନ ସାମୁଦ୍ରିକ ସୁରକ୍ଷା ସୂଚନା ବ୍ୟବସ୍ଥାର ମଧ୍ୟ ଶ୍ରଭାରମ୍ଭ କରିଛନ୍ତି

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଡାକ୍ତର ନର୍ସ ପୋଲିସ ଓ ସ୍ୱେଚ୍ଛାସେବୀମାନଙ୍କୁ ପ୍ରତିଷେଧକ ଦିଆଯାଇଥିଲା

ଏହି ବର୍ଗରେ ଆସୁଥିବା ଲୋକମାନେ ଟିକାକରଣ ପାଇଁ ପଞ୍ଜିକୃତ ହେବାକୁ ସରକାର ସେମାନଙ୍କୁ ଅନୁରୋଧ କରିଛନ୍ତି ସେମାନେ ଅନ୍ଲାଇନ ଜରିଆରେ ପଞ୍ଜିକୃତ ହୋଇପାରିବେ କିମ୍ବା ସ୍ଥାନୀୟ ଟିକାକରଣ କେନ୍ଦ୍ରରେ ଯାଇ ନିଜର ପଞ୍ଜିକରଣ କରିପାରିବେ ପଞ୍ଜିକରଣ ପାଇଁ ଫଟୋ ଥିବା ପରିଚୟପତ୍ର ସାଙ୍ଗରେ ନେବାକୁ ହେବ

ତା' ପରଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ

ବିଞ୍ଜପ୍ତି କ୍ଷାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ସେହି ଜିଲ୍ଲାଗୁଡ଼ିକ ଉପର ଆସାମରେ ଅବସ୍ଥିତ ଏପର୍ଯ୍ୟନ୍ତ କୌଣସି ବଡ଼ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ କିନ୍ତୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ କଥାବାର୍ତ୍ତା ଆରନ୍ଥ ହୋଇଯାଇଛି ବିଜେପି ଓ ଆସାମ ଗଣପରିଷଦର ନେତାମାନଙ୍କ ମଧ୍ୟରେ ଆକ୍କି ଗୌହାଟୀଠାରେ ଆଉ ଏକ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଛି ଉଭୟ ଦଳ ମଧ୍ୟରେ ଗତକାଲି ଏକ ବୈଠକ ବସିଥିଲା ଆସାମ ଜାତୀୟ ପରିଷଦ ସଭାପତି ଲୁରିନ୍ କ୍ୟୋତି ଗୋଗୋଇ ଲାଇଜୋର ଦଳ ମୁଖ୍ୟ ଅଖିଳ ଗୋଗୋଇଙ୍କ ସହ ଗତକାଲି ଏକ ବୈଠକରେ ମିଳିତ ହୋଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆସାମକୁ ତାଙ୍କର ଦ୍ୱିତୀୟ ଦିନର ଗସ୍ତରେ ଯାଇ ବିଶ୍ୱନାଥ ଜିଲ୍ଲାର ଚା'ବଗିଚା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି କେରଳ ଆଲାଏନ୍ସ କେରଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଥିବା ବେଳେ ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ପାଇଁ କଥାବାର୍ତ୍ତା କ୍ଷାରି ରହିଛି

ବିଧାନସଭା ନିର୍ବାଚନ ପାଇଁ ମାସେରୁ ଅଧିକ ସମୟ ବାକିଥିବା ବେଳେ ଆସନ ବୁଝାମଣା ଓ ପ୍ରାର୍ଥୀମାନଙ୍କର ନାମ ଚୂଡ଼ାନ୍ତ ଉପରେ ବଡ଼ବଡ଼ ଦଳମାନେ କଥାବାର୍ତ୍ତା ଚଳେଇଛନ୍ତି

ସେହି ଆପ୍ ଓ ପୁସ୍ତିକାକୁ ଦିବ୍ୟାଙ୍ଗଜନ କ୍ଷମତାପନ୍ନ ବିଭାଗ ପ୍ରସ୍ତୁତ କରିଛି

ବର୍ତ୍ତମାନ ଏହା ସଂସଦ ଟେଲିଭିଜନ ନାମରେ ପରିଚିତ ହେବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଫିସର ରବି କାପୁର ସଂସଦ ଟେଲିଭିଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି ସଂସଦ ଟେଲିଭିଜନ ଉଭୟ ଲୋକସଭା ଓ ରାଜ୍ୟସଭା କାର୍ଯ୍ୟଧାରାର ସିଧା ପ୍ରସାରଣ କରିବ ଏହି କାର୍ଯ୍ୟକ୍ରମଗୁଡ଼ିକ ଦୁଇଟି ଚ୍ୟାନେଲ୍ରେ ଉପଲବ୍ଧ ହେବ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟାନାଇଡୁ ଓ ଲୋକସଭା ବାଚସ୍କତି ଓମ୍ ବିର୍ଲା ମିଳିତ ଭାବେ ଏହି ନିଷ୍ପଭି ନେଇଛନ୍ତି ଦୁଇଟିଯାକ ଚ୍ୟାନେଲର ମିଶ୍ରଣ ପାଇଁ ଏକ କମିଟି ସୁପାରିଶ କରିଥିଲେ